ଦିଲ୍ଲୀ ଓ ମୁମ୍ବାଇର ବିଭିନ୍ନ ସ୍ଥାନରେ ଏଥିପାଇଁ ଚଢ଼ାଉ ଜାରି ରହିଛି

ଆଜି ଭାରତ ପାକିସ୍ତାନକୁ ଭେଟିବ

ଭାରତ ସରକାରଙ୍କ ଅନୁରୋଧ କ୍ରମେ ଦୁବାଇ ଅଦାଲତ ଏହି ନିଷ୍ପଭି ନେଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ଏହି ମାମଲାର ତଦନ୍ତ ସିବିଆଇ କରୁଛି ଏବଂ ସମ୍ପୁକ୍ତ ମଧ୍ୟସ୍ଥଙ୍କ ବିରୁଦ୍ଧରେ ଫୌଟଦାରୀ ମାମଲା ରୁଜୁ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ମାମଲାର ଅନ୍ୟ ଏକ ଦିଗର ତଦନ୍ତ କରୁଛି ଦୁବାଇ ଅଦାଲତଙ୍କ ରାୟର ସବିଶେଷ ବିବରଣୀ ଦିନେ ଦୁଇଦିନ ମଧ୍ୟରେ ଜଣାପଡ଼ିବ ସେଠାକାର ବ୍ୟବସ୍ଥା ଅନୁସାରେ ମାମଲାଟି ସ୍ଥାନୀୟ ଭାଷାରେ ପରିଚାଳିତ ହୋଇଥିଲା ଏବଂ ଆରବିକ୍ ଭାଷାରେ ମଧ୍ୟ ରାୟ ପ୍ରକାଶ ପାଇଛି ଏହି ରାୟର ଇଂରାଜୀ ଅନୁବାଦ ହେବା ପରେ ତାହାର ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି ଖ୍ରୀଷ୍ଟିଆନ୍ ମିଚେଲ୍ଙ୍କ ପ୍ରତ୍ୟର୍ପଣ ନିର୍ଦ୍ଦେଶ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଁ ବେଶ୍ ଗୁରୁତ୍ୱପୂର୍୍ଣ ହୋଇଛି

ଏହି ର୍ୟାକେଟ୍ରେ ଦୁବାଇ ସ୍ଥିତ ହାଓ୍ୱାଲା କାରବାରରେ ସଂଶ୍ଳିଷ୍ଟ ଥିବା ପଙ୍କଜ କୁମାର ଏବଂ ତାର ସହଯୋଗୀ ସଂପୂକ୍ତ ଅଛନ୍ତି

ଇଡି ନିରବ ମୋଦି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟାଙ୍କ୍ ଠକେଇରେ ସମ୍ପୃକ୍ତ ଗହଣା ବ୍ୟବସାୟୀ ପଳାତକ ନିରବ ମୋଦିର ସମ୍ପଭି ବାଜ୍ୟାପ୍ତ କରିବା ପାଇଁ ତାର ଅଭିଯାନ ଜୋରଦାର କରିଛି

ସରକାରୀ ଭାବେ ମିଳିଥିବା ତଥ୍ୟ ଅନୁସାରେ ଏହି ମାମଲାରେ ନିରବ ମୋଦିଙ୍କ ବିରୋଧରେ ଏକାଧିକ ଅଦାଲତ ନିର୍ଦ୍ଦେଶନାମା କାରି ହୋଇଛି ଏବଂ ଆଉ କିଛି କାରି ହେବାକୁ ଯାଉଛି ଏ ସବୁ ନିର୍ଦ୍ଦେଶନାମା ଏବଂ ତତ୍ ସଂକ୍ରାନ୍ତ ଅନୁରୋଧପତ୍ର ଆମେରିକା ବ୍ରିଟେନ୍ ସ୍ୱିଜରଲ୍ୟାଣ୍ଡ ହଙ୍କକଙ୍କ ଓ ସିଙ୍ଗାପୁର କର୍ତ୍ତୂପକ୍ଷଙ୍କୁ ପ୍ରଦାନ କରାଯିବ

ସେବି ଗାଇଡ୍ଲାଇନ୍ସ ବଜାର ନିୟନ୍ତ୍ରଣକାରୀ ସଂସ୍ଥା ସେବି ପକ୍ଷରୁ କୁହାଯାଇଛି ଯଦି ଆବେଦନକାରୀ ଇଚ୍ଛାକୃତ ଭାବେ ତୂଟି କରିଥାନ୍ତି ଆର୍ଥିକ ଅପରାଧୀ ଭାବେ ଘୋଷଣା ହୋଇଥାନ୍ତି କିମ୍ବା ପ୍ରତିଭୂତି ସଂକ୍ରାନ୍ତ ମାମଲାରେ ଜୋରିମାନାର ସମ୍ମୁଖୀନ ହୋଇଥାନ୍ତି ସେଭଳି ସ୍ଥିତିରେ ସେମାନଙ୍କର କୌଣସି ଆବେଦନର ଶୁଣାଣି କରାଯିବ ନାହିଁ ମୁମ୍ଭାଇଠାରେ ସେବିର ଅଧ୍ୟକ୍ଷ ଅଜୟ ତ୍ୟାଗୀ କହିଛନ୍ତି କାରବାର ସଫକ୍ରାନ୍ତ ବିବାଦଗୁଡ଼ିକର ସମାଧାନ ପାଇଁ ଆବେଦନକାରୀଙ୍କୁ ପୂର୍ବରୁ ଯେଉଁ ସୁଯୋଗ ମିଳୁଥିଲା ତାହାକୁ ଅଧିକ କଡ଼ାକଡ଼ି କରାଯାଇଛି ଡିଓପିଟି ଷ୍ଟ୍ରାଇକ୍ ସର୍ବନିମ୍ମ ମଜୁରୀର ସଂଶୋଧନ ଏବଂ ନୂଆ ପେନ୍ସନ ଯୋଜନାକୁ ବିରୋଧ କରି ବିଭିନ୍ନ କେନ୍ଦ୍ର ସରକାରୀ କର୍ମଚାରୀ ସଂଗଠନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବିତ ଧର୍ମଘଟରେ ଯୋଗ ନ ଦେବା ପାଇଁ ସରକାର କର୍ମଚାରୀମାନଙ୍କୁ ସତର୍କ କରାଇ ଦେଇଛନ୍ତି କାର୍ମୀକ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଯଦି କର୍ମଚାରୀମାନେ କୌଣସି ଧର୍ମଘଟରେ ଯୋଗ ଦିଅନ୍ତି ତାହେଲେ ଏହାକୁ ସର୍ଭିସ୍ ରୁଲ୍ର ଉଲ୍କଘନ ଭାବେ ଧରାଯିବ ପ୍ରସ୍ତାବିତ ଧର୍ମଘଟ ସମୟରେ ଯଦି କୌଣସି କର୍ମଚାରୀ ଛଟିରେ ରହିବାକୁ ଆବେଦନ କରନ୍ତି ତାହାକୁ ମଧ୍ୟ ଗ୍ରହଣ ନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଜେ ଆଣ୍ଡ କେ ଜନ୍ମ ଏବଂ କାଶ୍ୱୀରର ରାମଗଡ଼ ସେକ୍କର ସହିତ ସାମ୍ଭା ଜିଲ୍ଲାରେ ଥିବା ଆନ୍ତର୍ଜାତିକ ସୀମାରେ ସପାକିସ୍ତାନ ସେନା ପକ୍ଷରୁ ବିନା କାରଣରେ କରାଯାଇଥିବା ଗୁଳି ଚାଳନାରେ ସୀମାସୁରକ୍ଷା ବାହିନୀର କନୈକ ଜବାନ୍ ଶହୀଦ ହୋଇଛନ୍ତି ସୀମା ସୁରକ୍ଷା ବାହିନୀର ଜନୈକ ମୁଖପାତ୍ର କହିଛନ୍ତି ବିଏସ୍ଏଫ୍ ପକ୍ଷରୁ ସୀମାରେ ପହରାଦାର ଦଳ ଉପରକୁ ଗତକାଲି ଅତର୍କିତ ଭାବେ ଆକ୍ରମଣ କରାଯାଇଥିବା ବେଳେ ବିଏସ୍ଏଫ୍ ପକ୍ଷରୁ ପ୍ରତିପକ୍ଷକୁ ଏହାର ଉଚିତ୍ ଜବାବ ଦିଆଯାଇଥିଲା ଏଥିରେ ଶତ୍ର ପକ୍ଷର ଗୁଳିରେ ଜଣେ ଯବାନ୍ ଶହୀଦ ହୋଇଥିଲେ ପରେ ପରେ ତାଙ୍କର ମରଶରୀରକୁ ଗତ ସନ୍ଧ୍ୟାରେ ଉଦ୍ଧାର କରାଯାଇଥିବାବେଳେ ବିଏସ୍ଏଫ୍ ପକ୍ଷରୁ ସେଠାରେ ବିସ୍କୋରକ ଥିବା ସନ୍ଦେହରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି

ଏହି ବିଧାୟକମାନେ କହିଛନ୍ତି ଯେ ଲୋକ ପ୍ରତିନିଧି ହେବା ସହ ସେମାନେ ଯେଉଁସବୁ ସରକାରୀ କାର୍ଯ୍ୟରେ ସମ୍ପ୍ରକ୍ତ ଥିଲେ ତାହା ଲାଭଜନକ ପଦପବୀର ଅନ୍ତର୍ଭ୍ରକ୍ତ ନୁହେଁ

ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ତିନୋଟି ୟୁରୋପୀୟ ରାଷ୍ଟ୍ର ପରିଦର୍ଶନର ଅନ୍ତିମ ପର୍ଯ୍ୟାୟରେ ଗତକାଲି ରୋମାନିଆର ରାଜଧାନୀ ବୁକାରେଷ୍ଟରେ ପହଞ୍ଚିଛନ୍ତି

ଶ୍ରୀ ନାଇଡୁ ରୋମାନିଆ ସିନେଟ୍ର ଅଧ୍ୟକ୍ଷ କାଲିନ୍ ପୋପେସ୍କୁ ଟାରିସିଆନୋଙ୍କ ସହ ଆଜି ଏକ ପ୍ରତିନିଧି ସ୍ତରୀୟ ଆଲୋଚନା ପରେ କେତେକ ଚୁକ୍ତିରେ ସ୍ୱାକ୍ଷର କରିବେ ଶ୍ରୀ ନାଇଡୁ ମଧ୍ୟ ସେଠାର ରାଷ୍ଟ୍ରପତି କ୍ଲସ୍ ଅର୍ଭ୍ଣୋର ଲୋହାନିସ୍ଙ୍କ ସହ ଏକ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତାରେ ଯୋଗ ଦେବେ ସେ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ତାଙ୍କର ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଏହି ଗସ୍ତ ଅବସରରେ ଶ୍ରୀ ନାଇଡୁ ଭାରତ ରୋମାନିଆ ବ୍ୟବସାୟୀ ଫୋରମ୍ ବୈଠକରେ ଯୋଗ ଦେବେ ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଆଫ୍ଗାନ୍ ପ୍ରେସିଡେଣ୍ଟ ଆଫ୍ଗାନିସ୍ତାନର ରାଷ୍ଟ୍ରପତି ଅସରଫ୍ ଘନି ଆଜି ଦିନିକିଆ ଭାରତ ଗସ୍ତରେ ଆସି ନ୍ଠଆଦିଲ୍ଲୀରେ ପହଞ୍ଚିବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକି ଅପରାହୁରେ ଭେଟିବାର କାର୍ଯ୍ୟକ୍ରମ ରହିଛି ଦୁଇ ନେତା ଦ୍ୱିପାକ୍ଷିକ ସ୍ୱାର୍ଥ କଡ଼ିତ ବିଷୟରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି ଶ୍ରୀ ଘନିଙ୍କ ସମ୍ମାନାର୍ଥେ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ଏକ ନାଗରିକ ସମ୍ଭର୍ଦ୍ଧନାର ଆୟୋଜନ କରାଯାଇଛି

ଏଥିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାର ସ୍ୱାମୀ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀ ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ଓପନିର୍ ସେଲ୍ଭମ୍ ଏବଂ ଅନ୍ୟାନ୍ୟ ବରିଷ୍ଣ ଅଧିକାରୀମାନେ ଯୋଗ ଦେଇଥିଲେ ପରିଷଦର ଗତ ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ କେତେ କାର୍ଯ୍ୟକାରୀ ହୋଇଛି ସେ ନେଇ ଏଥିରେ ସମୀକ୍ଷା କରାଯାଇଥିଲା ଡିଆର୍ଡିଓ ଭାବା ପରମାଣୁ ଗବେଷଣା କେନ୍ଦ୍ର ବାର୍କର ନିର୍ଦ୍ଦେଶକ କମଳେଶ ନୀଳକଣ୍ଠ ବ୍ୟାସଙ୍କୁ ଆଣବିକ ଶକ୍ତି ବିଭାଗର ସଚିବ ତଥା ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ଏକ ସରକାରୀ ବିବୂତ୍ତିରେ କୁହାଯାଇଛି ଯେ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଶ୍ରୀ ବ୍ୟାସଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି

ଆର୍ଏସ୍ଏସ୍ ଭାଗବତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଆର୍ଏସ୍ଏସ୍ର ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ ତାଙ୍କ ସଂଗଠନ ନିଜକୁ ସର୍ବଦା ରାଜନୀତିରୁ ଦୂରେଇ ରଖିଆସିଛି ଏବଂ ସରକାରଙ୍କ କାମରେ କେବେ ହସ୍ତକ୍ଷେପ କରେନାହିଁ ତେବେ ଜାତୀୟ ସ୍ୱାର୍ଥ ସମ୍ଭନ୍ଧୀୟ ପ୍ରସଙ୍ଗ ଉପରେ ସଂଘର ନିଜସ୍ୱ ଦୃଷ୍ଟିକୋଣ ରହିଛି ନ୍ତଆଦିଲ୍ଲୀଠାରେ ଅନୁଷ୍ଠିତ ଭବିଷ୍ୟତର ଭାରତ ଏବଂ ଆର୍ଏସ୍ଏସ୍ର ଦୃଷ୍ଟିକୋଣ ସଂକ୍ରାନ୍ତ ତିନିଦିନିଆ ଆଲୋଚନାଚକ୍ରର ଦ୍ୱିତୀୟ ଦିବସରେ ଶ୍ରୀ ଭାଗବତ କହିଛନ୍ତି ତାଙ୍କ ସଂଗଠନର କାର୍ଯ୍ୟକର୍ତ୍ତାମାନେ ରାଜନୈତିକ ଦଳରେ ଦାୟିତ୍ୱ ଗ୍ରହଣ କରିପାରିବେ ନାହିଁ ଦେଶର ସୟିଧାନ ସର୍ବସମ୍ମତ ଏବଂ ତଦନୁସାରେ ସମସ୍ତେ ନିଜନିଜର ଦାୟିତ୍ୱ ପାଳନ କରିବା ଉଚିତ୍ ସେ କହିଛନ୍ତି ହିନ୍ଦୁ ରାଷ୍ଟ୍ରର ଅର୍ଥ ନୁହେଁ ଯେ ଏଥିରେ କୌଣସି ମୁସଲମାନମାନଙ୍କର ସ୍ଥାନ ନାହିଁ ଯେଉଁଦିନ ଏହା ହେବ ତାହା ହିନ୍ଦୁତ୍ୱର ପଦବାଚ୍ୟ ହେବ ନାହିଁ ବୋଲି ସେ କହିଛନ୍ତି

ମୃତ ମହ୍ୟଜୀବୀଙ୍କ ପରିବାରର ସଦସ୍ୟଙ୍କ ଅଭିଯୋଗ ଅନୁସାରେ ଏହି ମାଛଧରା ବୋଟ୍ ଉପରେ ଏକ ଯୁଦ୍ଧତରି ଅପ୍ରତ୍ୟାସିତ ଭାବେ ଆକ୍ରମଣ କରିଥିଲା

ହାଉଥି ବିଦ୍ରୋହୀମାନଙ୍କର ବିରୁଦ୍ଧରେ ସାଉଦିଆରବ ନେତୃତ୍ୱରେ ଏକ ମେଣ୍ଟ ଲଡ଼େଇ କାରି ରଖିଛି ଏହି ଆକ୍ରମଣରେ ଏହାର କୌଣସି ଭୂମିକା ନାହିଁ ଏବଂ ଏକ ଅଜ୍ଞାତ କାହାଜରୁ ଆକ୍ରମଣ ହୋଇଛି ବୋଲି ମେଣ୍ଟ ପକ୍ଷରୁ କୁହାଯାଇଛି